ଆକି ଜୟପୁରଠାରେ ରାଜସ୍ଥାନ ରୟାଲ୍ସ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଇଳେକ୍ସନ୍ ଓଭରାଲ୍ ଚତ୍ରୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେଉଥିବାବେଳେ ରାଜନୈତିକ ଦଳଗୁଡ଼ିକ ଭୋଟର୍ମାନଙ୍କୁ ଆକୃଷ୍ କରିବାପାଇଁ ସମସ୍ତ ଉଦ୍ୟମ ଉଦ୍ୟମ ଜାରି ରଖିଛନ୍ତି

ବରିଷ୍ଠ ବିକେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ଉତ୍ତର ପ୍ରଦେଶର କନୌକ ହର୍ଦୋଇ ଓ ସୀତାପୁରରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବେ ବିକେପି ଅଧ୍ୟକ୍ଷ ଅମିତ ଶାହା ଆଜି ଓଡ଼ିଶାର ମୟରଭଞ୍ଜ ଏବଂ ଯାଜପ୍ରର ତଥା ଝାଡ଼ଖଣର ପାଲାମ୍ରରେ ଆୟୋଜିତ ନିର୍ବାଚନୀ ର୍ୟାଲିରେ ଯୋଗଦେବେ କଂଗ୍ରେସ ଅଧକ୍ଷ ରାହୁଲ୍ ଗାନ୍ଧି ଆମେଠି ଓ ରାୟବରେଲୀରେ ଜନସଭାରେ ଉଦ୍ବୋଧନ ଦେବେ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧି ମଧ୍ୟ ଆଜି ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର କରିବେ ସେ ଆଜି ଉନ୍ନାଓ ଓ ବାରାବାଙ୍କୀରେ ନିର୍ବାଚନୀ ର୍ୟାଲିରେ ଯୋଗ ଦେବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବାରାଣସୀ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ତାଙ୍କର ମନୋନୟନ ପତ୍ର ଦାଖଲ କରିଛନ୍ତି ତେବେ ସେ ସେହି ଆସନରୁ ସାଂସଦ ଅଛନ୍ତି ପ୍ରାର୍ଥୀପତ୍ର ଦାଖଲ ପରେ ଶ୍ରୀ ମୋଦି ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ ସେ କହିଥିଲେ ଜନକାତି କୃଷକ ଉଦ୍ୟାନ କୃଷି ଜଳସେଚନ ଏବଂ ମହ୍ୟ ସମ୍ପଦ ପାଇଁ ବିକ୍ସ ଯୋଜନାମାନ ପ୍ରସ୍ତୁତ କରାଯିବ ପ୍ରଧାନମନ୍ତ୍ରୀ କହିଥିଲେ ପଶୁସମ୍ପଦ ବିକାଶ କ୍ଷେତ୍ରରେ ନିୟୋଜିତ ଲୋକମାନଙ୍କୁ କିଷାନ କ୍ରେଡିଟ୍ କାର୍ଡ଼ ପ୍ରଦାନ କରାଯାଇଛି ଜବଲପୁରଠାରେ ପ୍ରଚାର ସମୟରେ ଶ୍ରୀ ମୋଦି କହିଛନ୍ତି ଗରିବମାନଙ୍କର ଆର୍ଥକ ସ୍ଥିରତା ଆବଶ୍ୟକ ଥିବାରୁ ସମସ୍ତ ଡାକଘରଗୁଡ଼ିକୁ ସେ ବ୍ୟାଙ୍କ୍ରେ ପରିଣତ କରିଛନ୍ତି

ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ରାଜସ୍ଥାନର ଜାଲୋର୍ଠାରେ ଏକ ଜନସଭାରେ ଉଦ୍ବୋଧନ ଦେବା ସହ ଯୋଧପୁରରେ ଏକ ରୋଡ୍ ଶୋ'ରେ ଯୋଗ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ବିହାରର ସମସ୍ତିପୁରଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ନିଜର ବିବେକଦ୍ୱାରା ମତାଧିକାର ସାବ୍ୟସ୍ତ କରିବାପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ଆର୍ଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ତାଙ୍କ ସହିତ ମଞ୍ଚରେ ଉପସ୍ଥିତ ଥିଲେ ଶ୍ରୀ ଗାନ୍ଧି ଓଡ଼ିଶାର ବାଲେଶ୍ୱରଠାରେ ମଧ୍ୟ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଉତ୍ତର ପ୍ରଦେଶର ଜଲାଓଁଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ମିଳିତ ଭାବେ ଉଦ୍ବୋଧନ ଦେଇଛନ୍ତି

ଗତକାଲି ଏହି ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହୋଇଛି

ଉତ୍ତର ପ୍ରଦେଶ ସରକାର ଗତବର୍ଷ ଏପ୍ରିଲ୍ ମାସରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଅନୁମତି ଦେଇଥିଲେ

ଜେକେ ଆଟାକ୍ ଜନ୍ମୁ କାଶ୍କୀରର ଶ୍ରୀନଗର ନିକଟ ଏକ ପୁଲିସ୍ ପୋଷ୍ଟ ଉପରେ ଗତକାଲି ସନ୍ଧ୍ୟାରେ ସନ୍ତାସବାଦୀ ଆକ୍ରମଣରେ ଜଣେ ପୁଲିସ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଛନ୍ତି ସୁରକ୍ଷା ସ୍ନତ୍ରରୁ ଜଣାପଡ଼ିଛି ଶ୍ରୀନଗର ନିକଟ ଛାନାପୋରା ଅଞ୍ଚଳରେ ସନ୍ତାସବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ ଏହି ଗୁଳିମାଡ଼ରେ ଆହତ ହୋଇଥିବା ଜଣେ ପୁଲିସ୍ ଯବାନଙ୍କୁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ଏହି ଘଟଣା ଘଟାଇ ସନ୍ତାସବାଦୀମାାନେ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି ଏହି ଆକ୍ରମଣପାଇଁ ଉମର ମୁକ୍ରାହିଦ୍ଦିନ୍ ସନ୍ତାସବାଦୀ ଗୋଷ୍ଠୀ ନିଜକ୍ତ ଦାୟୀ କରିଥିବା ଜଣାପଡ଼ିଛି

ଗତମାସରେ ନିରବ ମୋଦିଙ୍କ ଗିରଫ କରାଯିବା ପରେ ତାଙ୍କୁ ଲଣ୍ଡନ୍ର ଏକ କେଲ୍ରେ ରଖାଯାଇଛି ଜେଲ୍ ଭିତରୁ ଭିଡିଓ ଲିଙ୍କ୍ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ସେ ହାଜର ହୋଇଥିଲେ

ସାଇକ୍ଲୋନ୍ ଫନି ବିଷୁବ ରେଖା ସମୀପସ୍ଥ ଭାରତ ମହାସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଛି ଚେନ୍ନାଇ ପାଣିପାଗ ବିଭାଗର ମୁଖ୍ୟ ଡକୁର ବାଲଚନ୍ଦ୍ରନ୍ କହିଛନ୍ତି ଏହି ଅବପାତ ଆଜି ସନ୍ଧ୍ୟା ସୁଦ୍ଧା 'ଫନି' ଝଡ଼ରେ ପରିଣତ ହୋଇ ଉତ୍ତର ପଣ୍ଟିମ ଦିଗକୁ ଗତି କରିବ ପାଣିପାଗ ବିଭାଗ ଅଧିକାରୀମାନେ କହିଛନ୍ତି ଏହା ସ୍ଥଳଭାଗକୁ ଗତି କରିବା ସମୟରେ ଗତିପଥ ପରିବର୍ତ୍ତନ କରିବାର ଆଶଙ୍କା ରହିଛି ତାମିଲ୍ନାଡୁର ମୁଖ୍ୟ ସଚିବ ଗତକାଲି ଚେନ୍ନାଇଠାରେ ବିଭିନ୍ନ ବିଭାଗର ସଚିବମାନଙ୍କର ଏକ ସମୀକ୍ଷା ବୈଠକ ଡକାଇଥିଲେ ଏହି ଝଡ଼ର ମୁକାବିଲା ସକାଶେ ସମସ୍ତ ପ୍ରସ୍ତୁତି ପାଇଁ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ସମୁଦ୍ର ଅଶାନ୍ତ ରହିବା ସହିତ ଉଚ୍ଚ କୁଆର ଆସିବାର ସମ୍ଭାବନା ଥିବାରୁ ଆନ୍ଧ୍ରପ୍ରଦେଶରେ ଆଜିଠାରୁ ମହ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନ ଯିବାପାଇଁ ସତର୍କ କରିଦିଆଯାଇଛି ଯେଉଁ ମହ୍ୟଜୀବୀମାନେ ସମୁଦ୍ର ମଧ୍ୟରେ ଅଛନ୍ତି ଆସନ୍ତାକାଲି ସୁଦ୍ଧା କୂଳକୁ ଫେରିଆସିବାପାଇଁ ପରାମର୍ଶ ଦିଆଯାଇଛି ସ୍ୱରାଜ କାନାଡ଼ା ଇଣ୍ଡିଆନ୍ସ କାନାଡ଼ାର ଏକ ସ୍ୱିମିଙ୍ଗ୍ ପୁଲ୍ରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଭାରତୀୟ ଇଞ୍ଜିନିୟର୍ ଏବଂ ତାଙ୍କୁ ପୁଅଙ୍କର ମରଶରୀରକୁ ତୁରନ୍ତ ଭାରତ ଆଶିବାପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ବୈଦେଶିକ ମନ୍ତ୍ରୀ ସ୍ୱଷମା ସ୍ୱରାଜ କାନାଡ଼ାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକାଶ ସ୍ୱରୂପଙ୍କୁ କହିଛନ୍ତି ଶ୍ରୀମତୀ ସ୍ୱରାଜ ଶ୍ରୀ ସ୍ୱର୍ପଙ୍କୁ କହିଛନ୍ତି ଅର୍ଥାଭାବ କାରଣରୁ ସେହି ଭାରତୀୟଙ୍କ ମରଶରୀର ସେଠାରେ ଅଟକି ରହିବା ଉଚିତ ନୁହେଁ ଉତ୍ତର ପ୍ରଦେଶର କନୌଜ ନିବାସୀ ଇଞ୍ଜିନିୟର ରାମନିବାସ ମିଶ୍ର ଏବଂ ତାଙ୍କର ସାନ ପୁଅ ସ୍ୱିମିଙ୍ଗ୍ ପୁଲ୍ରେ ବୁଡ଼ିଯାଇ ପ୍ରାଣ ହରାଇଥିବାବେଳେ ତାଙ୍କ ବଡ଼ପୁଅ ଗୁରୁତର ଭାବେ ଆହତ ହୋଇଥିଲେ

ଆହତଙ୍କ ମଧ୍ୟରେ ପୌର ସଂସ୍ଥା କର୍ମଚାରୀ ଓ ଆଇନଜୀବୀ ଅଛନ୍ତି

ଜେଟ୍ଲୀ ଏଫ୍ବି ଅର୍ଥମନ୍ତ୍ରୀ ଅରୁଣ କେଟ୍ଲୀ କହିଛନ୍ତି ରାଫେଲ୍ ଯୁଦ୍ଧବିମାନ କ୍ରୟ ଏବଂ ବ୍ୟବସାୟ ସଂସ୍ଥାଗୁଡ଼ିକୁ ରଣ ଛାଡ଼ ଉପରେ ରାହୁଲ୍ ଗାନ୍ଧିଙ୍କ ମିଛ କାହାଣୀ ଉଭେଇ ଯିବାପରେ ଏବେ ସେ ବେଶ୍ ବିବ୍ରତ ହୋଇପଡ଼ିଥିବା ଜଣାପଡ଼ିଛି

ସିରିଆସ୍ଥିତ ମାନବାଧକାର ଅନ୍ଧ୍ୟାନ ସଂସ୍ଥା କହିଛି ଏହି ଆକ୍ରମଣରେ ଜଣେ ବାଳିକା ସମେତ ଦୁଇ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ସିରିଆରେ ଚାଲିଥିବା ଯୁଦ୍ଧକୁ ବନ୍ଦ୍ କରିବାପାଇଁ କାକାଖସ୍ଥାନରେ ହୋଇଥିବା ମିଳିତ ଆଲୋଚନାର ଦୁଇ ଦିନ ପରେ ଏହି ବୋମାମାଡ଼ କରାଯାଇଛି

ଆଜି ଜୟପୁରଠାରେ ରାଜସ୍ଥାନ ରୟାଲ୍ସ୍ ସନ୍ରାଇଜସ ହାଇଦ୍ରାବାଦକୁ ଭେଟିବ